ରାଜ୍ୟରେ କୋଭିଡ କେୟାର କେନ୍ଦ୍ରର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ

ସ୍ୱୟଂସହାୟକ ଗୋଷୀମାନେ କୋଭିଡ ପରିଚାଳନାରେ ଗୁରୁତ୍ୱପୂର୍ଶ୍ଣ ଯୋଗଦାନ ଦେଇଛନ୍ତି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସ୍ଚନା ଦେଇଥିଲେ

ସାରା ବିଶ୍ୱ କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିଥିବା ସମୟରେ ଏଥିରେ ଆଗଧାଡିରେ ଯୋଦ୍ଧା ସାଜିଛନ୍ତି ଡାକ୍ତର ନର୍ସ ଓ ସ୍ୱାସ୍ଥ୍ୟକର୍ମୀ